ପିଏମ୍ ୟୁଏନ୍ ଇସିଓଏସ୍ଓସି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସନ୍ତାକାଲି ନିଓ୍ୱର୍କରେ ହେବାକୁଥିବା ଜାତିସଂଘ ଅର୍ଥନୈତିକ ଓ ସାମାଜିକ ପରିଷଦ ଅଧିବେଶନରେ ଭିଡ଼ିଓ କନ୍ଫରେନ୍ଫି ମାଧ୍ୟମରେ ଉଦ୍ବୋଧନ ଦେବେ ପ୍ରଧାନମନ୍ତ୍ରୀ ବୈଠକର ଉଦ୍ଘାଟନୀ ଅଧିବେଶନରେ ମୁଖ୍ୟ ଅଭିଭାଷଣ ଦେବେ ତାଙ୍କ ସହ ନରଓ୍ପେ ପ୍ରଧାନମନ୍ତ୍ରୀ ଓ ଜାତିସଂଘ ସେକ୍ରେଟାରୀ ଜେନେରାଲ୍ ଆଶ୍କୋନିଓ ଗୁଟେରସ୍ ଅଧିବେଶନରେ ଉଦ୍ବୋଧନ ଦେବେ ଏହି ବାର୍ଷିକ ଉଚ୍ଚସ୍ତରୀୟ ସମ୍ମିଳନୀରେ ବିଭିନ୍ନ ଦେଶର ସରକାରୀ ପ୍ରତିନିଧି ବେସରକାରୀ କ୍ଷେତ୍ର ସାମାଜିକ ସଂଗଠନ ଓ ବୁଦ୍ଧିଜୀବୀମାନେ ଅଂଶଗ୍ରହଣ କରିବେ

ଆମ ସମ୍ଭାଦଦାତା ଜଣାଇଛନ୍ତି ଏହି ଅଧିବେଶନରେ ବହୁରାଷ୍ଟ୍ରବାଦକୁ ଆହୁରି ଅଧିକ ଶକ୍ତିଶାଳୀ କରିବା ଦୂଢ଼ ନେତୃତ୍ୱ ମାଧ୍ୟମରେ ଆନ୍ତର୍ଜାତିକ ପ୍ରସଙ୍ଗଗୁଡ଼ିକର କାର୍ଯ୍ୟକାରିତା ପାଇଁ ଉପାୟମାନ ବାହାର କରିବା ଆନ୍ତର୍ଜାତିକ ଅନୁଷ୍ଠାନଗୁଡ଼ିକର କାର୍ଯ୍ୟସଚୀକୁ ଫଳପ୍ରଦ ଭାବେ କାର୍ଯ୍ୟକାରୀ କରିବା ଅଧିକର୍ ଅଧିକ ରାଷ୍ଟ୍ରର ଅଂଶଗ୍ରହଣ ଓ ବିଶ୍ୱ ମଙ୍ଗଳ ପାଇଁ କାର୍ଯ୍ୟସୂଚୀ ପ୍ରସ୍ତୁତ ଆଦି ଉପରେ ଆଲୋକପାତ କରାଯିବ

ସେତେବେଳେ ଭାରତୀୟ ରେଳବାଇ ବିଶ୍ୱର ସର୍ବବୃହତ ସ୍ୱଚ୍ଛ ରେଳବାଇ ହେବାର ଖ୍ୟାତି ଅର୍ଜନ କରିବ ଶ୍ରୀ ଗୋଏଲ୍ ଆଜି ଭିଡ଼ିଓ କନ୍ଫରେନ୍ସିଂ ମାଧ୍ୟମରେ ଭାରତୀୟ ଶିଳ୍ପ ମହାସଂଘ ସିଆଇଆଇର ଏକ କାର୍ଯ୍ୟକ୍ରମରେ ଉଦ୍ବୋଧନ ଦେଇ ଏହା କହିଛନ୍ତି ଏହି କାର୍ଯ୍ୟକ୍ରମର ଶୀର୍ଷକ ଏକ ଆତ୍ମନିର୍ଭରଶୀଳ ଭାରତ ପୁର୍ନବ୍ୟବହାରକ୍ଷମ ଶକ୍ତି ଉତ୍ପାଦନ ରହିଛି ସେ କହିଛନ୍ତି ସରକାର ପୁର୍ନବ୍ୟବହାରକ୍ଷମ ଶକ୍ତି କ୍ଷେତ୍ରରେ ମେକ୍ ଇନ୍ ଇଣ୍ଡିଆକୁ ପ୍ରୋହାହନ ଦେଉଛନ୍ତି ଓ ଏହି ଶିଳ୍ପକୁ ସଂପୂର୍ଣ୍ଣ ଆତ୍ମନିର୍ଭରଶୀଳ କରାଇବା ପାଇଁ ସରକାର ପ୍ରତିଶ୍ରତିବଦ୍ଧ ଶ୍ରୀ ଗୋଏଲ୍ କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏକ୍ ସ୍ୱର୍ଯ୍ୟ ଏକ୍ ବିଶ୍ୱ ଏକ୍ ଗ୍ରୀଡ୍ର ସ୍କୋଗାନକୁ ପ୍ରୋସାହିତ କରୁଛନ୍ତି ଓ ଭାରତ ପୁର୍ନବ୍ୟବହାରକ୍ଷମ ଶକ୍ତି କ୍ଷେତ୍ରରେ ବିଶ୍ୱରେ ଅଗ୍ରଣୀ ସ୍ଥାନ ହାସଲ କରିଛି ସେ ପୁଣି କହିଛନ୍ତି ଭବିଷ୍ୟତରେ ପୁର୍ନବ୍ୟବହାରକ୍ଷମ ଶକ୍ତି କେବଳମାତ୍ର ବିକଳ୍ପ ଭାବେ ରହିବ ଏହାଦ୍ୱାରା ପରିବେଶ ସୁରକ୍ଷାକୁ ନିଶ୍ଚିତ କରାଯିବା ସହ ଦେଶକୁ ଅର୍ଥନୈତିକ ଅଭିବୃଦ୍ଧି ପଥରେ ଆଗେଇ ନିଆଯାଇ ପାରିବ ଶ୍ରୀପଦ ନାୟକ ପ୍ରତିରକ୍ଷା ରାଷ୍ଟ୍ରମନ୍ତ୍ରୀ ଶ୍ରୀପଦ ନାୟକ କହିଛନ୍ତି ମେକ୍ ଇନ୍ ଇଣ୍ଡିଆ ଓ ଆତ୍ମନିର୍ଭର ଭାରତ ଅଭିଯାନ ଅଧୀନରେ ସରକାର ନେଇଥିବା ପଦକ୍ଷେପଗୁଡ଼ିକ ଦ୍ୱାରା ଭାରତୀୟ ପ୍ରତିରକ୍ଷା ଓ ମହାକାଶ ଶିଳ୍ପରେ ଅଭୂତପୂର୍ବ ପରିବର୍ତ୍ତନ ଘଟିଛି ଗତକାଲି ନୂଆଦିଲ୍ଲୀରେ ଅନୁଷ୍ଠିତ ପଞ୍ଚମ ମହାକାଶ ଓ ପ୍ରତିରକ୍ଷା ଉତ୍ପାଦନ ବୈଷୟିକ ଜ୍ଞାନ ସମ୍ମିଳନୀରେ ଉଦ୍ବୋଧନ ଦେଇ ସେ ଏହା କହିଛନ୍ତି ସେହି ସମ୍ମିଳନୀର ଶୀର୍ଷକ ଆତ୍ମନିର୍ଭର ଭାରତ ମିଶନ ସହ ଭାରତର କ୍ଷମତାପନ୍ନ ଥିଲା ଶ୍ରୀ ନାୟକ କହିଛନ୍ତି ଭାରତୀୟ ମହାକାଶ ଓ ପ୍ରତିରକ୍ଷା ଶିଳ୍ପ ପ୍ରତିରକ୍ଷା ଉତ୍ପାଦନ କ୍ଷେତ୍ରରେ ଦେଶକୁ ଆତ୍ମନିର୍ଭରଶୀଳ କରାଇବା ଦିଗରେ ପ୍ରମୁଖ ଭୂମିକା ନିର୍ବାହନ କରିଆସୁଛି

ଦେଶର ପ୍ରତିରକ୍ଷା ନୀତିରେ ମଧ୍ୟ ଏହି ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି ଏଇ କିଛିଦିନ ଭିତରେ ପ୍ରତିରକ୍ଷା କ୍ଷେତ୍ର ଦ୍ରୁତ ଅଗ୍ରଗତି ହାସଲ କରିଛି

ଗୋଟିଏ ଦିନ ଭିତରେ ଏତେ ସଂଖ୍ୟକ ଲୋକ ସଂକ୍ରମିତ ହେବା ମଧ୍ୟ ଏହା ପ୍ରଥମ ଘଟଣା

ଗୋଟିଏ ଦିନ ଭିତରେ ଏହା ହେଉଛି ସର୍ବାଧିକ ନମୁନା ପରୀକ୍ଷଣ

ଭାରତ ୟରୋପୀୟ ସଂଘ ଶିଖର ବୈଠକରେ ଭିଡ଼ିଓ କନଫରେନ୍ନିଂ ମାଧ୍ୟମରେ ଉଦ୍ବୋଧନ ଦେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଭାରତ ଓ ୟୁରୋପୀୟ ସଂଘ ଗଣତନ୍ତ୍ର ବହୁରାଷ୍ଟ୍ରବାଦ ଓ ସମସ୍ତଙ୍କୁ ସାଙ୍ଗରେ ନେଇ ଅଗ୍ରସର ହେବା ଭଳି ମୂଲ୍ୟବୋଧରେ ବିଶ୍ୱାସ କରି ଆସୁଛନ୍ତି ଭାରତ ଓ ୟୁରୋପୀୟ ସଂଘ ମଧ୍ୟରେ ସମ୍ପର୍କକୁ ଆହୁରି ଅଧିକ ସୁଦୃଢ଼ କରିବା ଲକ୍ଷ୍ୟରେ ଏହି ଶିଖର ବୈଠକ ବସିଥିଲା ଶିଖର ବୈଠକରେ ବାଣିଜ୍ୟ ପ୍ରତିରକ୍ଷା ଓ ପୁଞ୍ଜିନିବେଶ ଭଳି କ୍ଷେତ୍ରରେ ସହଯୋଗ ବୃଦ୍ଧି ପ୍ରତି ଗୁରୁତ୍ୱାରୋପ କରାଯାଇଛି ୟୁରୋପୀୟ ପରିଷଦ ସଭାପତି ଚାର୍ଲସ୍ ମିସେଲ୍ ଓ ୟୁରୋପୀୟ କମିଶନ ସଭାପତି ଉର୍ସୁଲା ବୋନ୍ ଦେର୍ ଲିୟେନ୍ ଶିଖର ବୈଠକରେ ୟୁରୋପୀୟ ସଂଘ ପ୍ରତିନିଧି ଦଳର ନେତୃତ୍ୱ ନେଇଥିଲେ ଭାରତ ଓ ୟୁରୋପୀୟ ସଂଘ ପରସ୍କରର ପ୍ରକୃତ ଭାଗିଦାର ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ସେ କହିଛନ୍ତି ଭାରତ ଓ ୟୁରୋପୀୟ ସଂଘ ମଧ୍ୟରେ ଭାଗିଦାରୀ ସଂପର୍କ ବିଶ୍ୱରେ ଶାନ୍ତି ଓ ସ୍ଥିରତା ପାଇଁ ଉଦ୍ଦିଷ୍ଟ ପ୍ରଧାନମନ୍ତ୍ରୀ କହିଛନ୍ତି ଏହି ବାସ୍ତବତା ସାମ୍ପ୍ରତିକ ବିଶ୍ୱ ପରିସ୍ଥିତିରେ ଆହୁରି ଅଧିକ ସ୍ୱଷ୍ଟ ହୋଇଯାଇଛି ପ୍ରଧାନମନ୍ତ୍ରୀ କହିଛନ୍ତି କୋଭିଡ୍ ନାଇଷ୍ଟିନ୍ ଯୋଗୁଁ ଭାରତ ୟୁରୋପୀୟ ସଂଘ ଶିଖର ବୈଠକକୁ ମାର୍ଚ୍ଚ ମାସରେ ବାତିଲ କରିବାକୁ ପଡ଼ିଥିଲା

ପ୍ରଧାନମନ୍ତ୍ରୀ କହିଛନ୍ତି ବିଶ୍ୱରେ ସ୍ଥିରତା ପାଇଁ ଉଭୟପକ୍ଷ ମଧ୍ୟରେ ଭାଗିଦାରୀ ସମ୍ପର୍କ ଅତ୍ୟନ୍ତ ଅପରିହାର୍ଯ୍ୟ ମାନବ ଜାତିର କଲ୍ୟାଣ ପାଇଁ ଭାରତ ୟୁରୋପୀୟ ସଂଘ ଶିଖର ବୈଠକ ଯଥେଷ୍ଟ ଗୁରୁତ୍ୱ ବହନ କରେ

ସେନାବାହିନୀ ମୁଖ୍ୟ ଜେନେରାଲ୍ ଏମ୍ଏମ୍ ନରବଣେ ତାଙ୍କ ସହ ଯିବେ ଏହି ସମୟରେ ସେମାନେ ପୂର୍ବ ଲଦାଖର ନିରାପତ୍ତା ପରିସ୍ଥିତିକୁ ସମୀକ୍ଷା କରିବେ ସରକାରୀ ସୂତ୍ରକୁ ଉଦ୍ଧାର କରି ଆମ ସମ୍ଭାଦଦାତା ଜଣାଇଛନ୍ତି ଉତ୍ତର ସେନାବାହିନୀ କମାଣ୍ଡରଙ୍କ ସମେତ ପ୍ରତିରକ୍ଷା ବିଭାଗର ବହୁ ବରିଷ୍ଠ ଅଫିସର ଶ୍ରୀ ସିଂହଙ୍କ ସହ ଯିବେ ଚୀନ୍ ଓ ଭାରତୀୟ ସୈନ୍ୟମାନଙ୍କ ମଧ୍ୟରେ ସଂଘର୍ଷ ଘଟିବା ପରଠାରୁ ପ୍ରତିରକ୍ଷା ମନ୍ତ୍ରୀଙ୍କର ଲଦାଖକୁ ଏହା ପ୍ରଥମ ଗସ୍ତ ହେବ ଶ୍ରୀ ସିଂହ ଅଟଳ ସୁଡ଼ଙ୍ଗ ପରିଦର୍ଶନ କରିବେ ପୂର୍ବରୁ ଏହାର ନାମ ରୋହତାଙ୍ଗ୍ ସୁଡ଼ଙ୍ଗ ଥିଲା ଓ ପରେ ଏହାକୁ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ନାମରେ ନାମିତ କରାଯାଇଛି

ପିଏମ୍ କଣ୍ଡୋଲେନ୍ସ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଚାର୍ଯ୍ୟ ଶ୍ରୀ ପୁରୁଷୋଉମ ପ୍ରିୟଦାସଜୀ ସ୍ୱାମୀ ଶ୍ରୀମହାରାଜ ଙ୍କ ବିୟୋଗରେ ଶୋକ ପ୍ରକାଶ କରିଛନ୍ତି ପ୍ରଧାନମନ୍ତ୍ରୀ କହିଛନ୍ତି ଆଚାର୍ଯ୍ୟଙ୍କର ଅଗାଧ ଜ୍ଞାନ ଥିଲା ଓ ସମାଜର ସେବା ଏବଂ ମହିଳାମାନଙ୍କ ଶିକ୍ଷା ଓ କ୍ଷମତାପନ୍ନ ପାଇଁ ତାଙ୍କର କାର୍ଯ୍ୟ ଲାଗି ସେ ଚିରସ୍କରଣୀୟ ହୋଇ ରହିବେ ଶ୍ରୀ ମୋଦୀ କହିଛନ୍ତି ଆଚାର୍ଯ୍ୟଙ୍କ ସହ ତାଙ୍କର ହୋଇଥିବା ସାକ୍ଷାତ ଆଲୋଚନାକୁ ସେ କେବେ ଭୁଲିପାରିବେ ନାହିଁ